ଏହା ଟିକସ ଦାତାମାନଙ୍କୁ ଏକ ସ୍ପଚ୍ଛ ବ୍ୟବସ୍ଥା ଯୋଗାଇବା ସହ ସେମାନଙ୍କ ମନରୁ ଭୟ ଦୂର କରିବ 'ଟିକସ ସ୍ୱଚ୍ଛତା ସାଧୁ ଟିକସଦାତାମାନଙ୍କୁ ସମ୍ମାନିତ କରିବା' କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ମୋଦୀ କହିଛନ୍ତି ଟିକସ ପ୍ରଶାସନ ଟିକସଦାତାମାନଙ୍କୁ ବିଭ୍ରାନ୍ତ କରିବା ପରିବର୍ତ୍ତେ ସେମାନଙ୍କର ସମସ୍ୟା ଗୁଡ଼ିକର ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ୍ ଟିକସ ଆଦାୟ କ୍ଷେତ୍ରରେ ବୈଷୟିକଜ୍ଞାନର ପ୍ରୟୋଗଠାରୁ ନିୟମାବଳୀ ପର୍ଯ୍ୟନ୍ତ ସମସ୍ତ ବିଷୟର ସରଳୀକରଣ ହେବା ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଟିକସଦାତା ଓ ଟିକସ ଆଦାୟ କରୁଥିବା ଅଫିସରମାନଙ୍କର ପରିଚୟର କୌଣସି ଆବଶ୍ୟକତା ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଟିକସ ପ୍ରଦାନ ବ୍ୟବସ୍ଥାକୁ ସରଳ ସ୍ୱଚ୍ଛ ଓ ବୈଷୟିକଜ୍ଞାନ ଭିତ୍ତିକ କରିବା ଦିଗରେ ଉଦ୍ୟମ ହେବା ଆବଶ୍ୟକ ସେ କହିଚ୍ଚନ୍ତି ସାଧ୍ର ଟିକସଦାତାମାନଙ୍କର ଦେଶ ଗଠନରେ ଭୂମିକାର କୌଣସି ତୁଳନା ନାହିଁ ଶୀ ମୋଦୀ କହିଛନ୍ତି ଟିକସଦାତାମାନଙ୍କ ଠାରୁ କିଭଳି ସସମ୍ମାନେ ଟିକସ ଆଦାୟ କରାଯିବ ସେ ଦାୟିତ୍ୱ ଟିକସ ଆଦାୟ କରୁଥିବା ଅଫିସରମାନଙ୍କର ହେବା ଉଚିତ୍ ଲୋକମାନେ ମଧ୍ୟ ଟିକସ ଦେବାକୁ ସେମାନଙ୍କର ଦାୟିତ୍ୱ ଭାବେ ଗ୍ରହଣ କରିବା ଆବଶ୍ୟକ ପ୍ରଧାନମନ୍ତ୍ରୀ କହିଛନ୍ତି ଟିକସଦାତାମାନଙ୍କ ପ୍ତି ଟିକସ ଆଦାୟକାରୀ ଅଫିସରମାନଙ୍କର ଉତ୍ତମ ଆଚରଣ ଦେଶର ବିକାଶ ଦିଗରେ ଏକ ବଡ଼ ପଦକ୍ଷେପ ହେବ ସେ କହିଛନ୍ତି ଏହା ଟିକସଦାତାମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଇବ ଓ ଟିକସଦାତାମାନଙ୍କ ପ୍ରତି ସରକାରଙ୍କର ଦାୟିତ୍ୱ ଓ କର୍ଭବ୍ୟ ଦିଗରେ ଏକ ବଡ଼ ପଦକ୍ଷେପ ହେବ

ଏହି ସମୟ ଭିତରେ ଭାରତ ଟିକସ ପ୍ରଶାସନର ଏକ ନୂଆ ମଡେଲ୍ ଦେଖିବାକୁ ପାଇଛି ଶ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନ ପ୍ରଣୟନ କରାଯାଉଥିବା ପ୍ରତ୍ୟେକ ନୀତି ଓ ନିୟମ ପୂର୍ବ ଭଳି ଆଉ କ୍ଷମତା କୈନ୍ଦ୍ରିକ ନ ହୋଇ ଲୋକ ଭିତ୍ତିକ ହୋଇଛି ଓ ସର୍ବସାଧାରଣଙ୍କ ହିତକୁ ଅଗ୍ରାଧିକାର ଦିଆଯାଇଛି ଶ୍ରୀ ମୋଦୀ କହିଛନ୍ତି ଏହା ହେଉଛି ନବଭାରତର ନୂଆ ପ୍ରଶାସନ ମଡେଲ ଓ ଦେଶ ଏଥିରୁ ଲାଭାନ୍ୱିତ ହୋଇଛି ସଂସ୍କାର ଦିଗରେ ପ୍ରତିଶ୍ରତି ବଦ୍ଧତା ଯୋଗୁଁ ବିଦେଶୀ ପୁଞ୍ଜିନିବେଶକାରୀ ମାନଙ୍କର ଭାରତ ପ୍ରତି ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ସଂକ୍ରମଣ ସମୟରେ ଭାରତରେ ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜନିବେଶ ହେବା ଏହାର ଜ୍ୱଳନ୍ତ ଉଦାହରଣ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଆରମ୍ଭ କରାଯାଉଥିବା ନୂଆ ବ୍ୟବସ୍ଥା ଓ ସୁବିଧା ସର୍ବନିମ୍ନ ସରକାର ସର୍ବାଧିକ ଶାସନ ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ମଜବୁତ କରିଛି ସେ କହିଛନ୍ତି ଏହା ଭାରତୀୟ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଏହାକୁ ଆହୁରି ଅଧିକ ସରଳ କରିବ

ଏ ଦିଗରେ ଭାରତକୁ ଆଉ ଏକ ସଫଳତା ମିଳିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସମନ୍ଧିତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିପାରିଛି ଏହା ବ୍ୟତୀତ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଅହରହ କାର୍ଯ୍ୟ କରୁଥିବାରୁ ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ସେମାନଙ୍କର ଚିକିତ୍ସା ତ୍ୱରାନ୍ଧିତ ହୋଇଛି ସେମାନଙ୍କ ତଦାରଖରେ ଗୃହ ମଧ୍ୟରେ ପୂଥକୀକରଣ ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇ ପାରିଛି ଓ ଗୁରୁତର ରୋଗୀମାନଙ୍କର ଶୀଘ୍ର ଚିକିତ୍ସା କରିବା ସମ୍ଭବ ହୋଇଛି

ରାଜସ୍ଥାନ ଆସେମ୍ଲି ରାଜସ୍ଥାନରେ ଗତ କଛିମାସର ରାଜନୈତିକ ଅସ୍ଥିରତା ପରେ ଆକିଠାରୁ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଅଧିବେଶନ ଆରମ୍ଭ ପୂର୍ବରୁ ଗତକାଲି କୟପୁରଠାରେ ବିଜେପି ଓ କଂଗ୍ରେସ ବିଧାୟକ ଦଳ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି ଅଧିବେଶନ କାଳରେ ଉଭୟ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି

ବିଜେପି ପକ୍ଷରୁ ଅଶୋକ ଗେହଲଟଙ୍କ ଦ୍ୱାରା ପରିଚାଳିତ କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଶିବାକୁ ବିଜେପି ବିଧାୟକ ବୈଠକରେ ନିଷ୍ପଭି ନିଆଯାଇଛି ଆମ ସମ୍ବାଦଦାତା ଜଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ବୈଠକରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିବା ପାଇଁ ଗତକାଲି ସନ୍ଧ୍ୟାରେ ତାଙ୍କ ବାସଭବନରେ ଭେଟିଥିଲେ ରାଜ୍ୟରେ ଏକ ମାସଧରି ଲାଗିରହିଥିବା ରାଜନୈତିକ ଅସ୍ଥିରତା ପରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ଅପରପକ୍ଷେ ବିଜେପି ଦଳୀୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନ୍ତଷ୍ଠିତ ହୋଇଥିଲା ବୈଠକ ପରେ ବିଜେପି ସଭାପତି ଡଃ ସତୀଶ ପୁନିଆ କହିଛନ୍ତି ଗୃହରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ଇତିମଧ୍ୟରେ କଂଗ୍ରେସର ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନିଆଯାଇଛି ପିଏମ୍ ମାଳଦୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ମାଳଦ୍ୱୀପକୁ ଭାରତ ସମସ୍ତ ପ୍ରକାର ଆର୍ଥିକ ସହଯୋଗ ଯୋଗାଇଦେବ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସଲିହାଙ୍କ ଏକ ଟ୍ୱିଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଏହି ସହାୟତା ଆଗକୁ ମଧ୍ୟ ଜାରି ରହିବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ମାଳଦ୍ୱୀପର ବନ୍ଧୁତା ସ୍ୱତନ୍ତ୍ର ଏବଂ ଏହା ଭାରତ ମହାସାଗରର ଜଳର ଗଭୀରତା ଭଳି ଗଭୀର

ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇଲେକ୍ଟ୍ରିକ୍ ଭେଇକିଲ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆଗରୁ ବ୍ୟାଟେରି ଖଞ୍ଜା ଯାଇନଥିବା ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ସଡ଼କରେ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିଛି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିବହନ ସଚିବମାନଙ୍କ ପାଖକୁ ଚିଠି ଲେଖି ମନ୍ତ୍ରଣାଳୟ କହିଛି ଆଗରୁ ବ୍ୟାଟେରି ଖଞ୍ଜାଯାଇ ନଥିବା ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ବିକ୍ରି କରାଯାଇ ପାରିବ ଓ ସେଗୁଡ଼ିକର ପଞ୍ଜିକରଣ କରାଯାଇ ପାରିବ ଏଥିପାଇଁ ପରୀକ୍ଷା କରିଥିବା ଏଜେନ୍ସୀର ସାର୍ଟିଫିକେଟ୍କୁ ଭିଭିକରି ସେଗୁଡ଼ିକୁ ଅନୁମତି ଦିଆଯିବ ମନ୍ତ୍ରଣାଳୟ କହିଛି ପଞ୍ଜିକରଣ ପାଇଁ ବ୍ୟାଟେରିର ପ୍ରକାର ଓ ପ୍ରସ୍ତୁତ ଶୈଳୀ ସମ୍ପନ୍ଧୀୟ ସବିସ୍ତୃତ ତଥ୍ୟାବଳୀର କୌଣସି ଆବଶ୍ୟକତା ନାହିଁ ଦେଶରେ ଅଧିକରୁ ଅଧିକ ସଂଖ୍ୟାରେ ଇଲେକ୍ଟ୍ରିକ୍ ଯାନ ଚଳାଚଳ କରିବାକୁ ସରକାର ପ୍ରୟାସ କରୁଛନ୍ତି ଏଥିପାଇଁ ସେସବୁକୁ ପ୍ରୋସାହିତ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ମନ୍ତ୍ରଣାଳୟ କହିଛି ବଡ଼ବଡ଼ କାତୀୟ ସ୍ୱାର୍ଥସମ୍ଘଳିତ ଯୋଜନାଗ୍ରଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ସମସ୍ତଙ୍କୁ ଏକାଠି ହୋଇ ଉଦ୍ୟମ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ଏହାଦ୍ୱାରା ଆମେ ଯାନବାହାନ ଜନିତ ପ୍ରଦ୍ୟଷଣକୁ କମ୍ କରିପାରିବା ଓ ତୈଳ ଆମଦାନୀ ବାବଦରେ ହେଉଥିବା ଖର୍ଚ୍ଚ ମଧ୍ୟ କମ୍ ହୋଇପାରିବ ଆର୍ଟିଆଇ ଡିସ୍ପୋଜାଲ କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ମଧ୍ୟ ଦେଶରେ ଆର୍ଟିଆଇ ମାମଲାଗୁଡ଼ିକର ଶୁଣାଣି ବ୍ୟାହତ ହୋଇନାହିଁ ପବ୍ଲିକ୍ ଗ୍ରିଭାନ୍ନ ବିଭାଗ ମନ୍ତ୍ରୀ ଡକ୍କର କିତେନ୍ଦ୍ର ସିଂ ଏ ସଫପର୍କରେ ସ୍ବଚନା ଦେଇ ଇତିମଧ୍ୟରେ ଦାଖଲ ହୋଇଥିବା ମାମଲା ଏବଂ ଶୁଣାଣି ଶେଷ ହୋଇଥିବା ମାମଲାଗୁଡ଼ିକ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ମୁଖ୍ୟ ସୂଚନା କମିଶନର ବିମଳ ଜୁଲ୍କାଙ୍କ ସହ ଗତକାଲି କେନ୍ଦ୍ରୀୟ ସୂଚନା କମିଶନରେ ବକେୟା ଥିବା ମାମଲାଗୁଡ଼ିକ ସଫପର୍କରେ ଡକୁର ସିଂ ସମୀକ୍ଷା କରିଛନ୍ତି ଶ୍ରୀ ସିଂ କହିଛନ୍ତି କମିଶନଙ୍କ କାର୍ଯ୍ୟ ଏହି ମହାମାରୀ ସମୟରେ ମଧ୍ୟ ପୂର୍ବଭଳି ଜାରି ରହିଛି ଭର୍ଚୁଆଲ୍ ମାଧ୍ୟମରେ ଜାନ୍ମୁ କାଶ୍ମୀରରେ ଦାଖଲ ହୋଇଥିବା ଆର୍ଟିଆଇ ମାମଲାଗୁଡ଼ିକର ମଧ୍ୟ କେନ୍ଦ୍ରୀୟ କମିଶନ ଶୁଣାଣି କରିଥିବା ନେଇ ଶ୍ରୀ ସିଂ ସୂଚନା ଦେଇଥିଲେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି